ରାଜ୍ୟପାଳ କହିଛନ୍ତି ଯେ ଏହି ଉଲ୍କେଖନୀୟ ସଫଳତା ପାଇଁ ଉଭୟ ସରକାର ଓ ସାଧାରଣ ଲୋକଙ୍ଙ ଭ୍ରମିକା ପ୍ରଶଂସନୀୟ

ଶ୍ରୀ ସ୍ୱାଇଁ କହିଛନ୍ତି ଯେ କୃଷକମାନଙ୍ଙୁ ଫସଲବୀମା ସାର କୀଟନାସକ ଔଷଧ ଓ ବିହନ ଯୋଗାଇ ଦେବା ସହିତ ଉପାଦିତ ଦ୍ରବ୍ୟର ଉଚିତ୍ ମଲ୍ୟ ଯେଭଳି ଚାଷୀ ପାଇପାରିବେ ସେଥିଲାଗି ସରକାର ଇ ମାର୍କେଟ୍ ମାଧ୍ଧମରେ ବିପଶନ ବ୍ୟବସ୍କା କରିଛନ୍ତି